ବିମାନଗୁଡ଼ିକ ଜରିଆରେ ଜାମ୍ନଗର ଭୋପାଳ ଚଣ୍ଡିଗଡ଼ ପାନ୍ନାଗଡ଼ ଇନ୍ଦୋର ରାଞ୍ଚ ଆଗ୍ରା ଯୋଧପୁର ବେଗମ୍ପେଟ୍ ଭୁବନେଶ୍ୱର ପୁଣେ ସୁରତ୍ ରାୟପୁର ଉଦୟପୁର ମୁମ୍ବାଇ ଲକ୍ଷ୍ରୌ ନାଗପୁର ବିଜୟୱାଡ଼ା ବରୋଦା ଦିମାପୁର ଓ ହିନ୍ଦନ୍ ଆଦି ସହରକୁ ଏହି ସାମଗ୍ରୀଗୁଡ଼ିକ ଯୋଗାଇ ଦିଆଯାଇଛି

ଏହିସବୁ ସାମଗ୍ରୀଗୁଡ଼ିକ ସିଙ୍ଗାପୁର ଦୁବାଇ ଥାଇଲ୍ୟାଣ୍ଡ କର୍ମାନୀ ଅଷ୍ଟ୍ରେଲିଆ ବେଲ୍ଜିୟମ୍ ଇଣ୍ଡୋନେସିଆ ନେଦରଲ୍ୟାଣ୍ଡ୍ ବ୍ରିଟେନ୍ ଇକ୍ରାଏଲ୍ ଓ ଫ୍ରାନ୍ସରୁ ଅଣାଯାଇଛି

ଗଭ୍ ମେଡିକାଲ୍ ସପ୍ଲାଏ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଦେଶରୁ ଆସୁଥିବା କୋଭିଡ୍ ସହାୟତାଗୁଡ଼ିକୁ ଶୀଘ୍ର ବଣ୍ଟନ ପାଇଁ ଅନୁମତି ଦିଆଯାଇଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକରେ କରୋନା ନିୟନ୍ତ୍ରଣ ପଦକ୍ଷେପ ଓ ଚିକିତ୍ସା ସେବା ମଜବୁତ୍ ହୋଇପାରିଛି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ସରକାରଙ୍କ ସାମଗ୍ରୀକ ଆଭିମୁଖ୍ୟ ଅଧୀନରେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବାଦ୍ୱାରା କୋଭିଡ୍ ସହାୟତାଗୁଡ଼ିକ ଶୀଘ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଯାଇ ପାର୍ଚ୍ଛି

ଏହି ଟିମ୍ ଆଇଟିବିପିର ଡାକ୍ତର ଚିକିତ୍ସା ସହାୟକ କର୍ମଚାରୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି ଏହି କୋଭିଡ୍ ପରିଚାଳନା କେନ୍ଦ୍ରରେ ସେମାନେ ସୁଶ୍ଙ୍ଖଳିତ ଭାବେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି ସେହି କେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ସହ ଏହି ଟିମ୍ କଥାବାର୍ତ୍ତା କରିଛି

ଶହେ ଅକ୍ଟିଜେନ୍ ଏକ୍ଟ୍ରେସ୍ ଟ୍ରେନ୍ କରିଆରେ ଏହି ତରଳ ଅକ୍ଟିଜେନ୍ ପଠାଯାଇଥିବା ରେଳବାଇ ମନ୍ତ୍ରଶାଳୟ କହିଛି

ଏହାଦ୍ୱାରା ଦେଶରେ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଦେଶରେ ବ୍ୟାଟେରୀ ଭକ୍ଷାରଣ ଯନ୍ତ ଉତ୍ପାଦନ କରିବା ଲାଗି ଶିଳ୍ପକ୍ଷେତ୍ରକୁ ପ୍ରୋହାହନ ମିଳିପାରିବ

ଗୋୟଲ୍ ଟ୍ରେଡ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ୍ ଗୋୟଲ କହିଛନ୍ତି ବାଣିଜ ଓ ପୁଞ୍ଜିନିବେଶ ସୁରକ୍ଷା ସଂକ୍ରାନ୍ତରେ ସମତୁଲ ଉଚ୍ଚାଭିଳାଷୀ ବିସ୍ତୃତ ଓ ଆପୋଷ ସ୍ୱାର୍ଥସାଧନ ରାଜିନାମା ପାଇଁ ଆରମ୍ଭ ହୋଇଥିବା କଥାବାର୍ତ୍ତା ଯୋଗୁଁ ଭାରତର ସ୍ଥିତି ଭଲ ରହିଛି ବିଶ୍ୱ ଅର୍ଥନୈତିକ ଫୋରମ୍ର ବିଶ୍ୱ ବାଣିଜ୍ୟ ଦୂରଦୃଷ୍ଟି ଅଧିବେଶନରେ ଉଦ୍ବୋଧନ ଦେବାବେଳେ ଶ୍ରୀ ଗୋୟଲ୍ କହିଛନ୍ତି ଭାରତ ବାଣିଜ୍ୟ ଓ ପୁଞ୍ଜିନିବେଶ ରାଜିନାମା ସଫଳ ହେଉ ବୋଲି ଚାହୁଁଛି ଯାହାଦ୍ୱାରା ଭାରତ ବ୍ରିଟେନ୍ ଓ ୟୁରୋପୀୟ ସଂଘ ଦେଶମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ସମୃଦ୍ଧି ହାସଲ ହୋଇପାରିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଶ୍ରୀ ଗୋୟଲ୍ କହିଛନ୍ତି ଭାରତ ବର୍ତ୍ତମାନ ଦ୍ୱିତୀୟ ଲହରୀ ସଂକ୍ରମଣ ଦେଇ ଗତି କରୁଛି ଏବଂ ଏହି ସଂକ୍ରମଣ ଅତ୍ୟନ୍ତ ଭୟାବହ ହୋଇଥିବାର୍ ବଡ଼ କଠୋରତାର ସହ ଏହାର ମ୍ରକାବିଲା କରିବାକୁ ପଡୁଛି ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ଓ ଚିକିତ୍ସା ସରଞ୍ଜାମ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଔଷଧ ଯୋଗାଣ ଓ କୋଭିଡ୍ ନିୟନ୍ତ୍ରଣ ପାଇଁ ପଦକ୍ଷେପଗୁଡ଼ିକୁ ସରକାର ନିରନ୍ତର ସମୀକ୍ଷା କରୁଛନ୍ତି ଭାରତ ଏହି ବିପଦରୁ ଶୀଘ୍ର ମୁକୁଳିବ ଏବଂ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ବିଜେପି ଭାକ୍ଟିନ୍ ଟିକା ଯୋଗାଣ ସଂକ୍ରାନ୍ତରେ କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି କେନ୍ଦ୍ର ସରକାରଙ୍କ ବିରୋଧରେ ଅପପ୍ରଚାର କରାଇଥିବାରୁ ବିକେପି ତାହାର ନିନ୍ଦା କରିଛି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ସାମ୍ଭାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ପାର୍ଟି ମୁଖପାତ୍ର ସମ୍ପିତ୍ ପାତ୍ର କହିଛନ୍ତି କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି ଟିକା ସଂକ୍ରାନ୍ତରେ ଦ୍ୱନ୍ଦ୍ୱମୂଳକ ମନ୍ତବ୍ୟ ଦେବାରେ ଲାଗିଛନ୍ତି

ଶ୍ରୀ ପାତ୍ର କହିଛନ୍ତି ଭାରତରେ ଟିକା ତିଆରି କର୍ତ୍ତିବା ଦୂଇଟି କମ୍ପାନୀ ବିଦେଶର୍ କଞ୍ଚାମାଲ୍ ଆଣ୍ରଛନ୍ତି ଏବଂ ଟିକା ତିଆରି ହୋଇଗଲା ପରେ କଞ୍ଚାମାଲ୍ ଅଣାଯାଉଥିବା ଦେଶଗୁଡ଼ିକୁ କିଛି ଟିକା ଦିଆଯିବ ବୋଲି ରାଜିନାମା ହୋଇଛି